କ୍ରୀଡାମନ୍ତୀ ତୁଷାରକାନ୍ତି ବେହେରା ଆକି ବିଧାନସଭାରେ ଏହି ସ୍ଚନା ଦେଇଛନ୍ତି

ସୂଚନାଯୋଗ୍ୟ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ହେବ ପ୍ରଥମ ସ୍ୱାଧୀନତା ଦିବସ

ଖବରଟି ପ୍ରସ୍ତୁତ ହେବା ସମୟରେ ପୁରୁଷ ବର୍ଗ ଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ଧରେ କଡା ମ୍କାବିଲା ଜାରି ରହିଛି

ଆସନ୍ତା ଚାରି ପାଞ୍ଚଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଶିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି